ଏବଂ କେରଳ ରାଜ୍ୟ ଶିକ୍ଷା ବୋର୍ଡ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି

ଗତକାଲି ଦେଶ ଭିତରେ ଦୀର୍ଘ ଦୁଇମାସ ପରେ ପ୍ରଥମଥର ପାଇଁ ବିମାନ ଚଳାଚଳ ଆରମ୍ଭ କରିଥିଲା ଓ ଦେଶରେ ଚଳାଚଳ କରୁଥିବା ମୋଟ୍ ବିମାନର ଏକତ୍ତୀୟାଂଶ ବିମାନ ଗତକାଲି ଉଡ଼ାଣ କରିଥିଲା

ଆନ୍ଧ୍ରପ୍ରଦେଶରେ ଆକିଠାରୁ ବିମାନ ଚଳାଚଳ ଆରମ୍ଭ ହେଉଥିବା ବେଳେ ପଶ୍ଚିମବଙ୍ଗରେ ଗୁରୁବାରଠାରୁ ବିମାନ ଚଳାଚଳ ଆରମ୍ଭ କରିବ

ଆଇସିଏମ୍ଆର୍ ଅଧିକର୍ ଅଧିକ ପରୀକ୍ଷାଗାରକୁ ନମୁନା ପରୀକ୍ଷା ପାଇଁ ଅନୁମତି ଦେବା ପ୍ରକ୍ରିୟା କାରି ରଖିଛି

ତାଙ୍କୁ ହସ୍କିଟାଲ୍ର ଟ୍ରମା ସେକ୍ଟରକୁ ଅଶାଯାଇଥିଲା ଓ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାର ଜଣାପଡ଼ିଥିଲା ତାଙ୍କର ଚିକିତ୍ସା ସମୟରେ ସେ ଏଚ୍ଆଇଭି ଓ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ଥିବାର ଡାକ୍ତରମାନଙ୍କୁ ଜଣାଇଥିଲେ

ଏହା ବିଶ୍ୱବିଦ୍ୟାଳୟର ଡାକ୍ତରମାନଙ୍କର ନୈତିକ ମନୋବଳ ବୃଦ୍ଧି କରିଛି ବୋଲି ସେ କହିଚ୍ଛନ୍ତି

ରାଜ୍ୟସରକାରଗୁଡ଼ିକ ସହ ପରାମର୍ଶ କରାଯାଇ ଦେଶର ଆହୁରି ଅଧିକ ସ୍ଥାନରେ ବିମାନ ଅବତରଣ କରାଯିବ

ସର୍ବାଧିକ ସଂଖ୍ୟକ ବିମାନ ସଂଯ୍ରକ୍ତ ଆରବ ଏମିରେଟ୍ରୁ ଆସିବ

ଉପସାଗରୀୟ ଦେଶଗୁଡ଼ିକରୁ ଆସୁଥିବା ବିମାନଗୁଡ଼ିକ ମଧ୍ୟରୁ ସର୍ବାଧିକ ବିମାନ କେରଳରେ ଅବତରଣ କରିବ ସେହି ଅଞ୍ଚଳରୁ ଦେଶର ଆଉ ଯେଉଁସବୁ ସ୍ଥାନରେ ବିମାନଗୁଡ଼ିକ ଆସି ପହଞ୍ଚବ ସେଗୁଡ଼ିକ ମଧ୍ୟରେ ଜୟପୁର ଗୟା ଚଣ୍ଡିଗଡ଼ ଅହମ୍ମଦାବାଦ କୋଲକାତା ଶ୍ରୀନଗର ଗୋଆ ଚେନ୍ନାଇ ମଦୁରାଇ ଲକ୍ଷ୍ରୌ କର୍ଣ୍ଣାଟକ ଦିଲ୍ଲୀ ଅମୃତସର ହାଇଦ୍ରାବାଦ କୋଇମ୍ବାଟୁର ଓ ବେଙ୍ଗାଲୁରୁ ରହିଛି ଅସୁବିଧାରେ ପଡ଼ିଥିବା ଶ୍ରମିକ ଅଟକି ରହିଥିବା ପର୍ଯ୍ୟଟକ ଗର୍ଭବତୀ ମହିଳା ଅଟକି ରହିଥିବା ଛାତ୍ରଛାତ୍ରୀ ବରିଷ୍ଣ ନାଗରିକ ଓ ଜର୍ରରୀକାଳୀନ ଡାକ୍ତରୀ ସେବା ଆବଶ୍ୟକ କର୍ତ୍ଥବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିଭିରେ ଅଶାଯାଉଛି ବିଦେଶରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦେ ଭାରତ ମିଶନ ହେଉଛି ଏପର୍ଯ୍ୟନ୍ତ ସର୍ବବୃହତ ଅଭିଯାନ ଇଣ୍ଡିଆ ୟୁଏଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆବୁଧାବୀ ଯୁବରାଜ ଶେଖ୍ ମହମ୍ମଦ ବିନ୍ ଜଏଦ୍ ଅଲ୍ ନାହିୟାଂଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ସଂଯୁକ୍ତ ଆରବ ଏମିରେଟ୍ ସରକାର ଓ ଜନସାଧାରଣଙ୍କୁ ଇଦ୍ ଉଲ୍ ଫିତର ଅଭିନନ୍ଦନ ଜଣାଇଛନ୍ତି କଥାବାର୍ତ୍ତା ସମୟରେ କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ଦୁଇଦେଶ ପରସ୍କରକୁ କରିଆସିଥିବା ସହଯୋଗକୁ ନେଇ ଦୁଇ ନେତା ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରିବା ସହିତ ଭାରତ ୟୁଏଇ ସହଯୋଗ ମଧ୍ୟ ଆହୁରି ଅଧିକ ସୁଦୃଢ଼ ହୋଇଛି ୟୁଏଇରେ ବସବାସ କରୁଥିବା ଭାରତୀୟମାନଙ୍କୁ ସମସ୍ତ ସାହାଯ୍ୟ ଓ ସମର୍ଥନ ଯୋଗାଇଥିବାରୁ ଶ୍ରୀ ମୋଦୀ ଆବୁଧାବୀ ଯୁବରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏକ ଟ୍ଟିଟ୍ କରି ଶ୍ରୀ ଗୋଏଲ୍ ଏ କ୍ଷେତ୍ରରେ ରେଳବାଇକୁ ସହାୟତା କରିବା ପାଇଁ ରାକ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି

ରେଳବାଇ ଗତ ପହିଲା ତାରିଖରୁ ଶ୍ରମିକ ସ୍ବେଶାଲ ଟ୍ରେନ୍ଗୁଡ଼ିକର ଚଳାଚଳ ଆରମ୍ଭ କରିଛି ବାସସ୍ଥାନଠାରୁ ଦୂରରେ ଅଟକି ରହିଥିବା ଶ୍ରମିକ ତୀର୍ଥଯାତ୍ରୀ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀମାନଙ୍କୁ ଆଶିବା ଲାଗି ଏହି ଟ୍ରେନ୍ଗୁଡ଼ିକର ଚଳାଚଳ କରାଯାଉଛି

ଟେନ୍ ଯାତ୍ୱା ସମୟରେ ଯାତ୍ରୀମାନଙ୍କୁ ମାଗଣାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି

କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ଆଜି ସକାଳୁ ବୃତ୍ତିଗତ ଉଚ୍ଚମାଧ୍ୟମିକ ପରୀକ୍ଷାର ପ୍ରଥମ ସେସନ୍ ଆରମ୍ଭ ହୋଇଛି ଆଜି ଅପରାହୁରେ ସେସନ୍ରେ ଦଶମ ଶ୍ରେଣୀ ପରୀକ୍ଷା ଆରୟ ହୋଇଥିବାର ଜଣାପଡ଼ିଛି

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ସୁବିଧା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଥର୍ମାଲ୍ ସ୍କ୍ରିନ ପରୀକ୍ଷା କେନ୍ଦ୍ର ପରିସରକୁ ଜୀବାଶିମୁକ୍ତ କରିବା ଶାରୀରିକ ଦୂରତା ବଜାୟ ରଖିବାର କଡ଼ାକଡ଼ି ପାଳନ ବଧ୍ୟତାମୂଳକ ଭାବେ ମାସ୍କ ପରିଧାନ କରିବା ଓ ସାନିଟାଇଜରରେ ହାତ ସଫା କରିବା ପ୍ରଭୃତି ଅନ୍ତର୍ଭୁକ୍ତ

ଛାତ୍ରଛାତ୍ରୀମାନେ ଯେପରି ସହଜରେ ଆସି ପରୀକ୍ଷା କେନ୍ଦ୍ରରେ ପହଞ୍ଚବେ ସେଥିପାଇଁ ସ୍ୱତନ୍ତ୍ର ପରିବହନ ସୁବିଧା ଯୋଗାଇ ଦିଆଯାଉଛି ପରୀକ୍ଷାର୍ଥୀମାନଙ୍କ ଯିବା ରାସ୍ତାକୁ ପୋଲିସ୍ ପକ୍ଷରୁ ଯାନବାହାନ ଭିଡ଼ରୁ ମୁକ୍ତ ରଖାଯିବା ପାଇଁ ପ୍ରୟାସ କରାଯାଉଛି

ସେମାନଙ୍କ ପାଇଁ ପରେ ପରୀକ୍ଷାର ବ୍ୟବସ୍ଥା କରାଯିବ

ଏହି କାର୍ଯ୍ୟକ୍ରମ ଅନୁସାରେ ଏକ ସାକ୍ଷାତକାରରେ ଜିବି ପନ୍ତୁ ହସ୍କିଟାଲ୍ର ଡକ୍ର ସଂଜୟ ପାଣ୍ଡେ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣର ଲକ୍ଷଣଗୁଡ଼ିକ ମଧ୍ୟରେ ଶ୍ୱାସକ୍ରିୟାରେ ସଂକ୍ରମଣ ଛିଙ୍କିବା ଓ କାଶିବା ପ୍ରଭୂତି ଅନ୍ତର୍ଭୁକ୍ତ